ଚଳିତ ବଜେଟ୍ରେ ବିଶ୍ୱବିଦ୍ୟାଳୟ ପାଇଁ ବ୍ୟବସ୍ଗା କରାଯାଇଥିବା ଅର୍ଥ ଜମି କିଶିବାକୁ ଯଥେଷ୍ ହୋଇନଥିବାରୁ ଅଧିକ ଅର୍ଥ ମଂଜୁର ନିମନ୍ତେ ସେ ମୁଖ୍ୟମନ୍ତୀଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ଖୁବ୍ ଶୀଘ୍ର ଉଚ୍ଚଶିକ୍ଷା ବିଭାଗ ନାମକୁ ଜମି ହସ୍ତାନ୍ତର କରାଯିବ

ଏହି କାର୍ଯ୍ୟକ୍ରମ ସହିତ ପାଲଲହଡ଼ା ବ୍ଲକ୍ର ମୁଖୁରିବେଡ଼ା ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉହବରେ ମୁଖ୍ୟଅତିଥ ର୍ପେ ଯୋଗ ଦେଇ ସେ ଉଦ୍ବୋଧନ ଦେଇଥିଲେ

ବାଲିଯାତା ଦୀର୍ଘ ଦଶଦିନ ଧରି ଚାଲିଥିବା କଟକର ଐତିହାସିକ ବାଲିଯାତ୍ରା ଗତକାଲି ଉଦ୍ଯାପିତ ହୋଇଛି

ସେ ପୁଲିସ୍ ଉପରକୁ ବୋମାମାଡ଼ କରିଥିଲା ଖସିଯିବାକୁ ଚେଷ୍ଟାକରି ଗୋଟିଏ ରାଉଣ୍ଡ୍ ଗୁଳି ଫୁଟାଇଥିଲା

ଓଡ଼ିଶା ସୀମାନ୍ତ ଛତିଶଗଡ଼ ଏବଂ ଆନ୍ଧ ଓଡ଼ିଶା ସୀମାନ୍ତରେ ସୁରକ୍ଷାକର୍ମୀ ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି

ହକି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ରେ ଗତକାଲି ଖେଳାଯାଇଥିବା ଦୁଇଟିଯାକ ମ୍ୟାଚ୍ ଅମିମାଂସିତ ଭାବେ ଶେଷ ହୋଇଛି